ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍କୁ ଉପସ୍ଥାପନ କରିଥିଲେ ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ସେମାନଙ୍କର ବକେୟା ଋଣ ପରିଶୋଧ କରିନପାରନ୍ତି ସେତେବେଳେ ସେମାନଙ୍କୁ ଦେବାଳିଆ ଘୋଷଣା କରାଯାଇଥାଏ

ସେହି ଅଧ୍ୟାଦେଶ ଗତ ଜୁନ୍ ମାସରେ ଜାରି ହୋଇଥିଲା

କେନ୍ଦ୍ର ସରକାର ଏହି ସମୟସୀମାକୁ ବିଜ୍ଞପ୍ତି ଜାରି ମାଧ୍ୟମରେ ବର୍ଷେ ପର୍ଯ୍ୟନ୍ତ ସଂପ୍ରସାରଣ କରିପାରିବେ ଆଲୋଚନାରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେବାଳିଆ ଆଇନ ବ୍ୟବସାୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏହି ବିଲ୍ ଯୋଗୁଁ କମ୍ପାନି ଓ ବ୍ୟକ୍ତିବିଶେଷଙ୍କ ସେମାନଙ୍କର ବିବାଦର ସମାଧାନ ପାଇଁ କାତୀୟ କମ୍ପାନି ଆଇନ ଟିବ୍ୟୁନାଲ୍ ଏନ୍ସିଏଲ୍ଟିକୁ ଯିବାକୁ ପଡ଼ିବ ନାହିଁ ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏହି ସଂଶୋଧନ ଅଶାଯାଇଛି ଦେବାଳିଆ ଆଇନ ପରିଶୋଧ ହେଇପାର୍ ନଥିବା ରଣ ଗୁଡ଼ିକର ଆଦାୟରେ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକୁ ବହୁମାତ୍ରାରେ ସାହାଯ୍ୟ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି

ରାଜ୍ୟସଭାରେ ଏ ସଂକ୍ରାନ୍ତୀୟ ବିତର୍କ ଆରମ୍ଭ କରି କଂଗ୍ରେସର ବିବେକ ତନ୍ଖା ବିଲ୍ର ବିଭିନ୍ନ ନିୟମ ଉପରେ ପ୍ରଶ୍ରବାଚୀ ଉଠାଇଥିଲେ ଓ ସର୍ବସାଧାରଣଙ୍କ ହିତ ଦୃଷ୍ଟିରୁ ସେଗୁଡ଼ିକର ପୁନର୍ବଚାର କରିବାକୁ ଅନୁରୋଧ କରିଥିଲେ ସେ କହିଥିଲେ ଦେବାଳିଆ ଆଇନର ଅନେକ ନିୟମ ବଡ଼ବଡ଼ କମ୍ପାନିମାନଙ୍କୁ ଲାଭ ପହଞ୍ଚାଇବ ଓ ଛୋଟଛୋଟ କମ୍ପାନି ଏବଂ କ୍ଷୁଦ୍ ଛୋଟ ଓ ମଧ୍ୟମ ଉଦ୍ୟୋଗଗ୍ରଡ଼ିକ୍ କ୍ଷତି ପହଞ୍ଚାଇବ ଟିଏମ୍ସିର ଦିନେଶ ତିବେଦୀ କହିଛନ୍ତି ଏହି ବିଲ୍କ୍ ଏତେ ତରବରିଆ ଭାବେ ଉପସ୍ଥାପନ କରିବା ଉଚିତ ନଥିଲା ଏହାର ଉପସ୍ଥାପନ କରାଯିବା ପୂର୍ବରୁ ସବୁ ପକ୍ଷଗୁଡ଼ିକ ସହ ପୁଙ୍ଗାନାପୁଙ୍ଗ ଆଲୋଚନା କରିବାର ଥିଲା ସାଧାରଣ ଓ ଗରିବ ଲୋକଙ୍କ ହାତରେ ସରକାର ଅର୍ଥ ଦେବାକୁ ସେ ମତାମତ ଦେଇଛନ୍ତି ଯାହାଫଳରେ ଦେଶରେ ଚାହିଦା ବଢ଼ିବା ସହ ସରକାରଙ୍କୁ ଟିକସ ମିଳିପାରିବ ସମାଜବାଦୀ ପାର୍ଟିର ରବି ପ୍ରସାଦ ବର୍ମା କହିଚ୍ଚନ୍ତି ପରିଶୋଧ ହୋଇପାରି ନଥିବା ଋଣ ପରିମାଣ ବୃଦ୍ଧି ପାଇବାରେ ଲାଗିଛି ଓ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି ଏନ୍ସିପିର ପ୍ରଫୁଲ୍ଲ ପଟେଲ କହିଚ୍ଚନ୍ତି ଋଣ ପରିଶୋଧ ସହ ସଂପୂକ୍ତ କର୍ମଚାରୀମାନଙ୍କୁ ସମସ୍ତ କ୍ଷମତା ହସ୍ତାନ୍ତର କରାଯାଇ ନଥିବାରୁ ଏହା ଦ୍ୱାରା ସମାଧାନ ସମୟରେ ଦୁର୍ନୀତି ଘଟୁଛି ଆର୍ଜେଡିର ମନୋଜ ଝା କହିଛନ୍ତି ଲୋକମାନେ କାମଧନ୍ଦା ହରାଉଛନ୍ତି ଚାହିଦା ବୃଦ୍ଧି ପାଇଁ ସରକାର ଲୋକମାନଙ୍କ ହାତରେ ଅର୍ଥ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି ଶିବସେନାର ଅନୀଲ ଦେଶାଇ କହିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ଅସାଧୁ ବ୍ୟକ୍ତିମାନେ ଯେପରି ସାଧାରଣ ଲୋକଙ୍କୁ ଠକି ନ ପାରିବେ ସରକାର ତାହା ନିଶ୍ଚିତ କରିବା ଉଚିତ ବିଜେପିର ଅରୁଣ ସିଂ ଦେବାଳିଆ ଆଇନକୁ ଏକ ସାହସିକ ପଦକ୍ଷେପ ବୋଲି ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାରଙ୍କ ଅମଳରେ ସହଜରେ ବ୍ୟବସାୟ କରିବାରେ ଭାରତର ସ୍ଥାନରେ ଉନ୍ନତି ଘଟିଛି ପ୍ରେଜ୍ ଏକୁକେଶନ ପଲିସି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଜାତୀୟ ଶିକ୍ଷାନୀତି ଏକବିଂଶ ଶତାବ୍ଦୀରେ ଶିକ୍ଷା ବ୍ୟବସ୍ଥାର ସମସ୍ତ ଅଭାବର ପୂରଣ ଦିଗରେ ଏକ ଅଗ୍ରୀମ ପଦକ୍ଷେପ ସେ କହିଛନ୍ତି ନୂଆ ଶିକ୍ଷାନୀତି କେବଳ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜଳ କରିବ ତା' ନୁହେଁ ଏହା ମଧ୍ୟ ଦେଶକୁ ଆତ୍ମନିର୍ଭର ଭାରତ ପଥରେ ଆଗେଇ ନେବାରେ ପଥ ଉନ୍ନୁକ୍ତ କରିବ

ସେ କହିଛନ୍ତି ନୂଆ ଶିକ୍ଷାନୀତି ଦେଶରେ ଉତ୍ତମମାନର ଶିକ୍ଷାଦାନ ମାଧ୍ୟମରେ ସମାଜରେ ଜ୍ଞାନର ପ୍ରସାର ତଥା ସମସ୍ତଙ୍କୁ ଶିକ୍ଷାଦାନ କରିବାରେ ସହାୟକ ହେବ

ସେ କହିଛନ୍ତି ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ନବୀକରଣର କେନ୍ଦ୍ର ହେବା ଉଚିତ ସେମାନେ ବିଭିନ୍ନ ଜାତୀୟ ଓ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ନୂଆ ନୂଆ ପନ୍ଥା ଯୋଗାଇବା ଆବଶ୍ୟକ ରାଷ୍ଟ୍ରପତି କହିଛନ୍ତି ପୁରାତନ ସମୟରେ ଭାରତ ଜ୍ଞାନର କେନ୍ଦ୍ର ଭାବେ ବିଶ୍ୱରେ ସମ୍ମାନନୀୟ ସ୍ଥାନ ଅଧିକାର କରିଥିଲା ତକ୍ଷଶିଳା ଓ ନାଳନ୍ଦା ବିଶ୍ୱବିଦ୍ୟାଳୟଗୁଡ଼ିକର ପୁରାତନ ସମୟରେ ଯଥେଷ୍ଟ ମହତ୍ତ୍ୱ ଥିଲା କିନ୍ତୁ ଆଧୁନିକ ଯୁଗରେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ର ଭଲ ସ୍ଥିତିରେ ନାହାନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ନୂଆ ଶିକ୍ଷାନୀତିର ଫଳପ୍ରଦ କାର୍ଯ୍ୟକାରିତା ଦ୍ୱାରା ଶିକ୍ଷାକ୍ଷେତ୍ରରେ ଭାରତର ପୁରାତନ ଗୌରବ ଫେରିଆସିବ ବୋଲି ତାଙ୍କର ବିଶ୍ୱାସ ରହିଛି

ଇ ଲର୍ଣ୍ଣିଂ ଇ ଲାଇବେରୀ ଓ ଅନ୍ୟାନ୍ୟ ଡିଜିଟାଲ୍ ସୁବିଧା ଯୋଗାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭଲଭଲ ପୋର୍ଟାଲ ଓ ଆପ୍ ଗୁଡ଼ିକର ବିକାଶ କରିବାକୁ ହେବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ୍ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ଟପିଯାଇ ବିଶ୍ୱରେ ଏକନ୍ୟର ସ୍ଥାନରେ ପହଞ୍ଚୁଛି

ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ପଦ୍ଧତି ତ୍ୱରାନ୍ପିତ ହେବା ସହ ଆରୋଗ୍ୟ ହାର ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ହ୍ରାସ ପାଉଛି

ସରକାର ନମ୍ରନା ପରୀକ୍ଷା ପାଇଁ ଅଧିକର୍ ଅଧିକ ପରୀକ୍ଷାଗାର ସ୍ଥାପନ କର୍ରଛନ୍ତି

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏ ବିଷୟ ଜଣାଇଛନ୍ତି

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏହା ଜଣାଇଛନ୍ତି

ଏହି ଅବସରରେ ଇଷ୍ଟର୍ଣ୍ଣ ନୌବାହିନୀ କମାଣ୍ଡ ରାମକୃଷ୍ଣ ତଟ ୟାଡାଡା ତଟ ଓ ନୌବାହିନୀ ୟୁନିଟ୍ଗୁଡ଼ିକ ମଧ୍ୟରେ ଆସୁଥିବା ସମସ୍ତ ତଟଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବା କାର୍ଯ୍ୟ ହାତକୁ ନେଇଛି ଏହି ସମୟରେ କୋବିଡ୍ ନାଇଣ୍ଟିନ୍ କଟକଣାଗୁଡ଼ିକର କଡ଼ାକଡ଼ି ଭାବେ ପାଳନ କରାଯାଇ ରାମକୃଷ୍ଣ ତଟକୁ ନୌବାହିନୀ କର୍ମଚାରୀମାନେ ପରିଷ୍କାର କରିଛନ୍ତି

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି